ଦେଶରେ ଚିକିହିତ ହେଉଥିବା ସଂକ୍ରମିତମାନଙ୍କ ତୁଳନାରେ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଅଧିକ ରହିଛି

କରୋନା ବିରୋଧରେ ଆକ୍ଷିବଡ଼ି କେତେ ତିଆରି ହୋଇଛି ତାହା ଗବେଷଣା କରାଯିବ ଦିତୀୟ ପର୍ଯ୍ୟାୟରେ ଅବଶିଷ୍ ଓ୍ୱାର୍ଡ୍ରେ ସର୍ଭେ କାର୍ଯ୍ୟ କରାଯିବ

କେନ୍ଦ୍ରାଞଳ ରାଜସ୍ୱ ଆୟୁକ୍ତ ଅନିଲ୍ କୁମାର ସାମଲ୍ ଏହାକୁ ଲୋକାର୍ପିତ କରିଛନ୍ତି

ତେଣୁକରି ଡିସେମ୍

ସେହିପରି ବିଜେଡି ପକ୍ଷର୍ ମନ୍ତୀ ରଣେନ୍ର ପ୍ରତାପ ସ୍ବାଇଁଙ୍ଙ ସମେତ ବହୁ ନେତା ଓ କର୍ମୀ ଯୋଗଦେଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ଉପରେ ଲୋକମାନଙ୍କ ସଚେତନ କରାଇବା ସହ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବାପାଇଁ ନିବେଦନ କରିଥିଲେ

ଚଳିତ ବର୍ଷର ଶୀତ ଶୀଘ୍ର ଅନୁଭ୍ରତ ହେଉଥିବାରୁ ନଭେମ୍ଟର ଓ ଡିସେମ୍ଟର ମାସରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିବ ବୋଲି ଆଶା କରାଯାଉଛି

ସେ ତାଙ୍କ ପରିବାରବର୍ଗଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ ସମୁଦ୍ରରେ ଗାଧୋଉଥିବାବେଳେ ହଠାତ୍ ଭାସିଯାଇଥିଲେ ତାଙ୍କ ଘର ଝାଡ଼ଖଣ୍ଡ ବୋଲି ଜଣାପଡ଼ିଛି